ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ସଚିବାଳୟଠାରେ ମନ୍ତି ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା

ଏହି ଟଙ୍ଙାକୁ ଭରଶା କରିବା ପାଇଁ ଆକି ବିଧାନସଭାରେ ସ୍ୱତନ୍ତ ଅତିରିକ୍ତ ବ୍ୟୟ ତାଲିକା ଉପସ୍ଥାପନ କରାଯିବ

ଏଥିରେ ହାଇକୋର୍ଟର ମୁଖ୍ୟ ବିଚାରପତି ଓଡ଼ିଶା ବିଧାନସଭାର ବାଚସ୍ବତି ଆଇନ୍ ମନ୍ତୀ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍କିତ ଥିଲେ

କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତଶାଳୟ ଅଧୀନରେ ଏହି ବିଦ୍ୟାଳୟ ପରିଚାଳିତ ହେବ

ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ଉମରକୋଟ୍ ଡାବୁ ଗାଁ ଓ ରାଇଘର ଠାରେ ଏହି ବିଦ୍ୟାଳୟ ସ୍ରାପନ ହେବ ଷଷରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଅନୁସ୍ରଚିତ ଜାତି ଓ ଜନଜାତି ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରାଯିବ

ଆସନ୍ତାକାଲି ଠାକୁରଙ୍ଙର ସୁନାବେଶ କରାଯିବ

ସେହିପରି ବିଜେପି ଷ୍ଟାର୍ ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତାପ ଷଡ଼ଙଙୀଙଙ ବ୍ୟତୀତ ପାର୍ଟିର ସାଧାରଣ ସଂପାଦକ ତଥା ପ୍ରଭାରୀ ଅରୁଣ ସିଂହ ବିଧାୟକ ଓ ଅନ୍ୟମାନଙ୍କୁ ସାମିଲ କରିଛି

ନୋଟିସ୍ ଜାରି ସମ୍ୟଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅସୋସିଏଟ ପ୍ରଫେସର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ଉପରେ ହାଇକୋର୍ଚ୍ ଡକ୍ଟର ଜଷ୍ଟିସ୍ ବିଆର୍ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଖପୀଠ ଅନ୍ତରୀଣ ରହିତାଦେଶ କାରି କରିଛନ୍ତି